ଏକ ଶୃନ୍ ଗୋଲ୍ରେ ପେରୁକୁ ହରାଇ ଫ୍ରାନ୍ ମଧ୍ୟ ପ୍ରିକ୍ପାର୍ଟର ଫାଇନାଲ୍କୁ ଉନ୍ନିତ ହୋଇଛି ପିଏମ୍ ବାଣିଜ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାଶିଜ୍ୟ ବିଭାଗର ନୂଆ କାର୍ଯ୍ୟାଳୟ ବାଶିଜ୍ୟ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏହି ନୂଆ କାର୍ଯ୍ୟାଳୟ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍ ନିକଟରେ ନିର୍ମାଣ କରାଯିବ ଏଥିପାଇଁ ପାଖାପାଖି ପାଞ୍ଚ ଏକର ଜମି ଦିଆଯାଇଛି ଏହି କାର୍ଯ୍ୟାଳୟରେ ଏକ ହଜାର କର୍ମଚାରୀ କାମ କରିବେ ଏହି ବାଣିଜ୍ୟ ଭବନ ଭାରତର ଦ୍ରତ ଅର୍ଥନୀତି ଓ ପ୍ରଶାସନରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗର ଏକ ପ୍ରତିକ ହେବ ଏହି କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ବିନା କାଗଜରେ ହେବ

ରାଜ୍ୟରେ ରାଜ୍ୟପାଳ ଶାସନ ଜାରି ହେବା ପରେ ଏହାର କାର୍ଯ୍ୟକାରିତା ନେଇ ଆଲୋଚନା କରିବାକୁ ଏହି ବୈଠକ ଡକାଯାଇଛି ସରକାରୀ ଭାବେ ମିଳିଥିବା ତଥ୍ୟ ଅନୁସାରେ ସବୁ ଦଳର ମୁଖ୍ୟ ତଥା ପ୍ରାଦେଶିକ ମୁଖ୍ୟମାନଙ୍କୁ ଏହି ବୈଠକକୁ ଆମନ୍ତ୍ରଣ କରାଯାଇଛି

ପିଡିପି ବିଜେପି ମିଳିତ ସରକାର ସେଠାରେ ତିନିବର୍ଷ ଧରି ଶାସନ କରିବା ପରେ ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତିର ଦୃତ ଅବନତି ପରିପ୍ରେକ୍ଷୀରେ ବିଜେପି ସରକାରରୁ ଓହରି ଆସିଥିଲା ଏହି ଘଟଣା ପରେ ରାଜ୍ୟପାଳ ବିଧାନସଭାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ନିଲମ୍ବିତ କରି ରଖିଛନ୍ତି ରାଜ୍ୟପାଳ ଶାସନ ଉଠିଲେ ବିଧାନସଭାକୁ ପୁଣି କାର୍ଯ୍ୟକ୍ଷମ କରାଯାଇ ପାରେ

କେକେ ଏନ୍ଏସ୍ଜି ଜାନ୍ମୁ କାଶ୍ମୀରରେ ଆବଶ୍ୟକ ହେବା ମାତ୍ରେ ଆତଙ୍କବାଦର ମୁକାବିଲା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷିତ କ୍ଜାତୀୟ ନିରାପତ୍ତା ବାହିନୀ ଏନ୍ଏସ୍ଜି କମାଣ୍ଡୋମାନଙ୍କୁ ମୁତାୟନ କରାଯିବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଅପହରଣ ଓ ଲୋକଙ୍କୁ ମୁଣ୍ଡଜାମିନ୍ କରି ରଖିବା ଆଦି ଯେଉଁ ଘଟଣା ଆତଙ୍କବାଦୀମାନେ ଭିଆଉଛନ୍ତି ତାହାର ମୁକାବିଲା ପାଇଁ କମାଣ୍ଡୋମାନଙ୍କୁ ମୁତୟନ କରାଯିବ

ଭାଇସ୍ ପ୍ରେସିଡେଣ୍ଟ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କହିଛନ୍ତି ନାଗରିକ ସେବା ପ୍ରଦାନରେ ସ୍ଥାନୀୟ ସ୍ୱାୟତ୍ତ ଶାସିତ ସଂସ୍ଥାଗୁଡ଼ିକ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବା ଉଚିତ ଯୋଜନା ପ୍ରସ୍ତୁତି ଓ ତାହାର ରୂପାୟନରେ ଅଧିକରୁ ଅଧିକ ଲୋକଙ୍କୁ ସମ୍ପୃକ୍ତ କରି ଜନ ଆବଶ୍ୟକତା ପୂରଣ କରିବା ପାଇଁ ଏହି ସଂସ୍ଥାମାନେ ଯନ୍ବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି ପୁଣେ ମହାନଗର ନିଗମର ଏକ ନୂଆ ଭବନକୁ ଉଦ୍ଘାଟନ କରିବା ଅବସରରେ ଉପରାଷ୍ଟ୍ରପତି କହିଛନ୍ତି ଯେ ସ୍କାର୍ଟ୍ ସିଟି ଯୋଜନାରେ ପୁଣେ ନଗରୀ ସ୍ଥାନ ପାଇଛି ଏହାଦ୍ୱାରା ଏହି ନଗରୀ ବିକାଶର ଏକ ନୂଆ ସୋପାନରେ ପହଞ୍ଚିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ସ୍ମାର୍ଟ୍ ସିଟିଗୁଡ଼ିକ ନୂତନ ଅର୍ଥନୈତିକ ପ୍ରାଣକେନ୍ଦ୍ର ହେବା ସହ ଜନସାଧାରଣଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ପ୍ରଦାନରେ ସହାୟକ ହେବ ବୋଲି ଉପରାଷ୍ଟ୍ରପତି କହିଚ୍ଚନ୍ତି ଗୋଏଲ ଗ୍ରୋଥ୍ ରେଟ୍ କେନ୍ଦ୍ର ଅର୍ଥମନ୍ତ୍ରୀ ପିୟୃଷ ଗୋଏଲ କହିଛନ୍ତି ଯେ ଭାରତର ଅଭିବୃଦ୍ଧି ହାର ଦୁଇ ଅଙ୍କ ହେବା ନେଇ ସେ ଆଶାବାଦୀ ଦେଶର ବିପୁଳ ଜନସଂଖ୍ୟା ଓ ମଧ୍ୟବିତ୍ତ ବର୍ଗର ଆଶାଆକାଂକ୍ଷା ଦୃଷ୍ଟିରୁ ଏହି ଅଭିବୃଦ୍ଧି ହାର ହାସଲ କରିବା ଅସ୍ୟବ ନୁହେଁ ବୋଲି ସେ ମତ ଦେଇଛନ୍ତି ଭିଡ଼ିଓ ସଂଯୋଗ ବ୍ୟବସ୍ଥାରେ ବକିଂହାମ୍ସାୟାର୍ଠାରେ ଅନୁଷ୍ଠିତ ବ୍ରିଟେନ୍ ଭାରତ ନେତୃତ୍ୱ ବୈଠକକୁ ସମ୍ଭୋଧନ କରିବା ଅବସରରେ ଶ୍ରୀ ଗୋଏଲ କହିଚ୍ଚନ୍ତି ଯେ ସରକାର ଅର୍ଥନୀତିର ଅଭିବୃଦ୍ଧି ହାର ଦୁଇ ଅଙ୍କରେ ପହଞ୍ଚାଇବା ପାଇଁ ଯେଉଁସବୁ ଭିଭିଭ୍ରମିର ଆବଶ୍ୟକତା ରହିଛି ତାହାକୁ ପୂରଣ କରିଛନ୍ତି ଏହା ଫଳରେ ଅର୍ଥନୀତିରେ ପ୍ରଗତି ପରିଲକ୍ଷିତ ହେଉଛି ଦେଶରେ ଅଧିକରୁ ଅଧିକ ବିଦେଶୀ ପୁଞ୍ଜିନିବେଶ ପାଇଁ ଏକ ଉତ୍ତମ ବାତାବରଣ ସୃଷ୍ଟି ହୋଇଛି ଏବଂ ଭାରତର ଅର୍ଥନୀତି ଏକ ସଚ୍ଚୋଟ ଅର୍ଥନୀତିରେ ପରିଣତ ହେଉଥିବାରୁ ନିବେଶକଙ୍କ ବିଶ୍ୱାସ ବଢ଼ିଛି ବୋଲି ସେ କହିଛନ୍ତି ନକ୍ସଲ ଆରେଷ୍ଟ ଜାତୀୟ ତଦନ୍ତ ସଂସ୍ଥା ବିହାରର ମୁଜାଫରପୁରରେ ନକ୍ସଲପନ୍ଥୀଙ୍କଠାରୁ ଅସ୍ତ୍ରଶସ୍ତ୍ର ଓ ପାର୍ଷି ସଂଗ୍ରହ ମାମଲାରେ ଜଣେ ନକ୍ସଲପଚ୍ଛୀକୁ ଗିରଫ୍ କରିଛି

ଏହି ଗିରଫ୍ ସହିତ ମୁଜାଫରପୁର ବେଆଇନ୍ ଅସ୍ତ୍ରଶସ୍ତ କାରବାର ମାମଲାରେ ଚାରିଜଣଙ୍କୁ ଗିରଫ୍ କରାଯାଇ ସାରିଛି

ବେଲ୍ଜିୟମ୍ର ବ୍ରସେଲସ୍ଠାରେ ଗତକାଲି ଭାରତୀୟ ସମୁଦାୟଙ୍କୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀମତୀ ସ୍ୱରାଜ କହିଛନ୍ତି ଯେ ମିଳିତ ମୂଲ୍ୟବୋଧ ଓ ନୀତି ଆଧାରରେ ଭାରତ ଏବଂ ୟୁରୋପୀୟ ସମୁଦାୟ ଏକାଠି ହୋଇ ରହିଛନ୍ତି ବ୍ରସେଲସ୍ଠାରେ ଗତବର୍ଷ ଭାରତ ଓ ୟୁରୋପୀୟ ସମୁଦାୟ ମଧ୍ୟରେ ଯେଉଁ ଶିଖର ବୈଠକ ଅନୁଷ୍ଠିତ ହୋଇଥିଲା ତାହାକୁ ସ୍ମରଣ କରି ଶ୍ରୀମତୀ ସ୍ୱରାଜ କହିଛନ୍ତି ଯେ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଡୋନାଲ୍ଚ ଟସ୍କ୍ ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଜାଁ କ୍ଲାଡ୍ ଜଙ୍କର୍କ ମଧ୍ୟରେ ଯେଉଁ ନିଷ୍ପଭି ହୋଇଥିଲା ସେଥିରେ ବିଶେଷ ଅଗ୍ରଗତି ଘଟିଛି

ଏହି ଆଲୋଚନା ପାଇଁ ଭାରତ ଆଗ୍ରହର ସହ ଅପେକ୍ଷା କରିଛି ବୋଲି ସେ କହିଛନ୍ତି ତାଙ୍କର ଚାରିରାଷ୍କୀୟ ବିଦେଶ ଗସ୍ତର ଚତ୍ରର୍ଥ ଏବଂ ଅନ୍ତିମ ପର୍ଯ୍ୟାୟରେ ଶ୍ରୀମତୀ ସ୍ୱରାଜ ଏବେ ବେଲ୍ଜିୟମ୍ରେ ଅଛନ୍ତି

ସରକାରୀ ସ୍କୁଲ୍ର ଶିକ୍ଷକମାନେ ଏଶିକି ପୁରସ୍କାର ପାଇଁ ସିଧାସଳଖ ସେମାନଙ୍କର ନାମ ପଠାଇ ପାରିବେ ପୂର୍ବରୁ ରାଜ୍ୟ ସରକାରମାନଙ୍କ ଦ୍ୱାରା ଶିକ୍ଷକମାନଙ୍କ ନାମ ଏଥିପାଇଁ ପଠାଯାଉଥିଲା ଅନେକ କୃତି ଶିକ୍ଷକ ଶିକ୍ଷାଦାନ ଓ ଶିକ୍ଷାର ବିକାଶ କ୍ଷେତ୍ରରେ ଉଲ୍ଲ୍ଖେନୀୟ ଭୂମିକା ନିର୍ବାହ କରୁଥିଲେ ହେଁ ପ୍ରତ୍ୟକ୍ଷ ମନୋନୟ ବ୍ୟବସ୍ଥା ନ ଥିବାରୁ ଅନେକ ଏଥିରୁ ବାଦ୍ ପଡ଼ୁଛନ୍ତି ତାହାକୁ ଦୃଷ୍ଟିରେ ରଖି ସିଧାସଳଖ ସେମାନଙ୍କ ନାମ ପୁରସ୍କାର ପାଇଁ ମନୋନିତ କରିବାକୁ ନୂଆ ବ୍ୟବସ୍ଥା କରାଯାଇଛି ସମ୍ପୁକ୍ତ ଆବେଦନପତ୍ର ଗୁଡ଼ିକ ଅନ୍ଲାଇନ୍ରେ ପଠାଯାଇ ପାରିବ ସେସବୁକୁ ଦେଶର ପ୍ରଶାସନିକ ଷ୍ଟାଫ୍ କଲେଜ୍ ସଂଗ୍ରହ କରି ଚଡ଼ାନ୍ତ ମନୋନୟନ ପାଇଁ ଜାତୀୟ ସ୍ତରର ଏକ ସ୍ୱାଧୀନ ବିଚାରକ ମଣ୍ଡଳୀକୁ ହସ୍ତାନ୍ତର କରିବ କର୍ପୋରେଟ୍ ଡ୍ରାଫ୍ଟ ଉଦ୍ୟୋଗ ଜଗତର ସାମାଜିକ ପରିବେଶ ଏବଂ ଆର୍ଥିକ ଦାୟିତ୍ୱ ନିର୍ବାହନ ସଂକ୍ରାନ୍ତ ଜାତୀୟ ସ୍ପଚ୍ଛାସେବୀ ନିର୍ଦ୍ଦେଶାବଳୀ ଚିଠା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପକ୍ଷଙ୍କଠାରୁ ମତାମତ ଆହ୍ୱାନ କରିଛନ୍ତି

ବିଭିନ୍ନ ପକ୍ଷଙ୍କ ପ୍ରସ୍ତାବ ମିଳିବା ପରେ ସେଗୁଡ଼ିକୁ ବିଚାର କରାଯାଇ ଚୂଡ଼ାନ୍ତ ଚିଠା ପ୍ରସ୍ତୁତ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଆର୍ବିଆଇ ଏଟିଏମ୍ ଏଟିଏମ୍ ଗୁଡ଼ିକର ଉନ୍ନତି ଓ ଏହାର ଅଧିକ ନିରାପଭା ବ୍ୟବସ୍ଥା କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ବ୍ୟାଙ୍କ୍ ସମୃହଙ୍କୁ ରିକର୍ଭ ବ୍ୟାଙ୍କ୍ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ତାହା ନ ହେଲେ ସମ୍ପୃକ୍ତ ବ୍ୟାଙ୍କ୍ ବିରୋଧରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ଏଟିଏମ୍ ମେସିନ୍ଗୁଡ଼ିକୁ ଆବଶ୍ୟକ ବର୍ଦ୍ଧିତ ସୁରକ୍ଷା ଦେବାରେ ବିଳମ୍ବ ହେଉଥିବା ରିଜର୍ଭ ବ୍ୟାଙ୍କ୍ର ଦୃଷ୍ଟିକୁ ଆସିବା ପରେ ଏହି ଚେତାବନୀ ଦିଆଯାଇଛି ହୁଗୁଳା ନିରାପତ୍ତା ବ୍ୟବସ୍ଥା ଯୋଗୁଁ ଏବେ ଏଟିଏମ୍ ଠକେଇ ବଢ଼ୁଛି ତେଣୁ ଏହାକୁ ରୋକିବା ପାଇଁ ଆସନ୍ତାବର୍ଷ ଜୁନ୍ ସୁଦ୍ଧା ପର୍ଯ୍ୟାୟକ୍ରମେ ଏଟିଏମ୍ ର ଉନ୍ନତି ବିଧାନ ଏବଂ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃତ୍ କରିବା କାର୍ଯ୍ୟ ଶେଷ କରିବାକୁ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି

ୟୁଏସ୍ ଇମିଗ୍ରେସନ୍ ବିଲ୍ ଆମେରିକାର ପ୍ରତିନିଧି ସଭାରେ ଥିବା ରିପବ୍ଲିକାନ୍ ଦଳର ସଦସ୍ୟମାନେ ଦେଶର ଦେଶାଟନ ବିଲ୍ ଉପରେ ଗତକାଲି ହେବାକୁ ଥିବା ଭୋଟ୍କୁ ସ୍ଥଗିତ ରଖିଛନ୍ତି ଆଜି ଏହା ଉପରେ ଭୋଟ ହୋଇପାରେ ଏହି ଦେଶାଟନ ବିଲ୍ ନେଇ ବିବାଦ ସୃଷ୍ଟି ହୋଇଛି ଦେଶର ସରକାର ଏକ କଠୋର ଦେଶାଟନ ଆଇନ୍ ପ୍ରବର୍ଭନ କରିବାକୁ ଚାହୁଁଥିବା ବେଳେ ବିରୋଧୀ ପକ୍ଷମାନେ ଏହାକୁ କୋହଳ କରି ଆମେରିକାକୁ ବୃଭିଗତ କାର୍ଯ୍ୟରେ ଆସୁଥିବା ଲୋକମାନଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି ଏ ନେଇ ବିବାଦ ସୃଷ୍ଟି ହେବାରୁ ରିପବ୍ଲିକାନ୍ ଦଳର ସଦସ୍ୟମାନେ ଏହା ଉପରେ ଅଧିକ ବିଚାର ବିମର୍ଷ କରୁଛନ୍ତି

ଏହି ତିନୋଟି ଯାକ ଗୋଲ୍ ଖେଳର ଦ୍ୱିତୀୟାର୍ଦ୍ଧରେ ହୋଇଥିଲା ଏହି ମ୍ୟାଚ୍ରେ ପରାସ୍ତ ହୋଇଥିବା ଆର୍ଜେଣ୍ଟିନା ଦଳ ଦୁଇଟି ମ୍ୟାଚ୍ରୁ ଏ ପର୍ଯ୍ୟନ୍ତ ମାତ୍ର ଏକ ପଏଣ୍ଟ ହାସଲ କରିଥିବାର୍ ଚଳିତ ପ୍ରତିଯୋଗିତାରୁ ବାହାରିଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ଗତକାଲି ଅନୁଷ୍ଠିତ ଅନ୍ୟତମ ମ୍ୟାଚ୍ରେ ଫ୍ରାନ୍ସ ପେରୁକୁ ଏକ ଶୂନ୍ ଗୋଲ୍ରେ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାକୁ ଉନ୍ନିତ ହୋଇଛି

ଗ୍ରୁପ୍ ଇ ରେ ବ୍ରାଜିଲ୍ ଓ କୋଷ୍ଟାରିକା ମଧ୍ୟରେ ଏବଂ ସର୍ବିଆ ଓ ସୁଇଜରଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ ସେହିପରି ଗ୍ରୁପ୍ ଡି ରେ ନାଇଜେରିଆ ଓ ଆଇସ୍ଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ